ନେଇଫିଉ ରିଓ ନାଗାଲ୍ୟାଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି

ଝୁନ୍ଝୁନ୍ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହି ଯୋଜନାର ହିତାଧିକାରୀ ମା ଓ ଶିଶୁକନ୍ୟାମାନଙ୍କ ସହ କଥାବାର୍ତ୍ତା କରିବାର କାର୍ଯ୍ୟକ୍ରମ ରହିଛି ସେ ମଧ୍ୟ ଏହି ଯୋଜନା କାର୍ଯ୍ୟକାରିତାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଜିଲ୍ଲାଗୁଡ଼ିକୁ ପ୍ରମାଣପତ୍ର ବଙ୍କନ କରିବେ ଏହାଛଡ଼ା ପ୍ରଧାନମନ୍ତ୍ରୀ ଜାତୀୟ ପୁଷ୍ଟି ସାଧନ ମିଶନ କାର୍ଯ୍ୟକ୍ରମକୁ ମଧ୍ୟ ଉଦ୍ଘାଟନ କରିବା ସହ ଏନ୍ଏନ୍ଏମ୍ ଆଇସିଡିଏସ୍ କମନ୍ ଆପ୍ଲିକେସନ୍ ସଫୁଓୟାରର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି

ଲୋକସଭାରେ ବିରୋଧି ଦଳ ପକ୍ଷରୁ ବିଭିନ୍ନ ପ୍ରସଙ୍ଗ ନେଇ ହଟ୍ଟଗୋଳ କରାଯିବାରୁ ଗୃହକୁ ଆଜି ଦିନକପାଇଁ ମୁଲତବୀ ଘୋଷଣା କରାଯାଇଚି ଆଜି ଗୃହରେ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ଏଆଇଏଡିଏମ୍କେ ଟିଡିପି ଏବଂ ଓ୍ବାଇଏସ୍ଆର୍ କଂଗ୍ରେସର ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଚାଲିଆସି ସେମାନଙ୍କ ଦାବିକୁ ସମର୍ଥନ ଜଣାଇ ସ୍କୋଗାନମାନ ଦେଇଥିଲେ କଂଗ୍ରେସ ବାମପନ୍ଥୀ ଟିଏମ୍ସି ଏବଂ ଅନ୍ୟ ସଦସ୍ୟମାନେ ଗୃହରେ ବ୍ୟାଙ୍କିଙ୍ଗ୍ ସେକ୍ଟରରେ ଅନିୟମିତତା ପ୍ରସଙ୍ଗ ଉଠାଇଥିଲେ

ଟିଡିପି ଏବଂ ଓ୍ବାଇଏସ୍ଆର୍ କଂଗ୍ରେସ ସଦସ୍ୟମାନେ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ ରାଜ୍ୟ ପାହ୍ୟା ମାନ୍ୟତା ଦାବି କରି ସେମାନଙ୍କର ଆନ୍ଦୋଳନ କାରି ରଖିଛନ୍ତି ଏଆଇଏଡିଏମ୍କେର ସଦସ୍ୟମାନେ ମଧ୍ୟ କାବେରୀ ଜଳ ପରିଚାଳନା ବୋର୍ଡ଼ ଗଠନ ପ୍ରସଙ୍ଗକୁ ଉପସ୍ଥାପନ କରିଛନ୍ତି ପ୍ରବଳ ହଟ୍ଟଗୋଳ ଯୋଗୁଁ ବାଚସ୍କତି ସୁମିତ୍ରା ମହାଜନ ପ୍ରଥମେ ଗୃହକୁ ମଧ୍ୟାହ୍ନ ପର୍ଯ୍ୟନ୍ତ ଓ ପରେ ଦିନକ ପାଇଁ ମୁଲତବୀ ଘୋଷଣା କରିଥିଲେ ଆନ୍ତର୍କାତୀୟ ମହିଳା ଦିବସ ଅବସରରେ ଶ୍ରୀମତୀ ମହାଜନ ସଦସ୍ୟମାନଙ୍କୁ ଶ୍ରଭେଚ୍ଛା ଜଣାଇଥିଲେ ଟିଡିପି ପ୍ରୋଟେଷ୍ଟସ୍ ଆନ୍ଧ୍ରପ୍ରଦେଶକୃ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବା ଏବଂ ଅନ୍ୟ ଅର୍ଥନୈତିକ ସ୍ୱବିଧା ପ୍ରଦାନ ଦାବି କରି ଟିଡିପି ଏବଂ ୱାଇଏସ୍ଆର୍ କଂଗ୍ରେସ ସଦସ୍ୟମାନେ ଆଜି ଚତୁର୍ଥ ଦିନପାଇଁ ସଂସଦ ଭବନ ପରିସରରେ ସେମାନଙ୍କ ଆନ୍ଦୋଳନ କାରି ରଖିଛନ୍ତି ଏହି ଦୁଇ ଦଳର ସଦସ୍ୟମାନେ ସେମାନଙ୍କର ଦାବିକୁ ନେଇ ପୂଥକ୍ ଭାବେ ପ୍ରତିବାଦ କରିବା ସହ ସ୍କୋଗାନମାନ ଦେଇଛନ୍ତି ଅନ୍ୟପକ୍ଷରେ ଏଆଇଏଡିଏମ୍କେ ସଦସ୍ୟମାନେ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ କାବେରୀ ଜଳ ପରିଚାଳନା ବୋର୍ଡ଼ ଗଠନ ଦାବି ଉପରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି

ରାଜ୍ୟପାଳ ପିବି ଆଚାର୍ଯ୍ୟ କୋହିମାଠାରେ ଆୟୋଜିତ ଏକ ସମାବେଶରେ ରିଓଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ଏହାକୁ ମିଶାଇ ଚତୁର୍ଥ ଥରପାଇଁ ରିଓ ନାଗାଲ୍ୟାଣ୍ଡର ମ୍ରଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ୱାଇ ପାଟନ୍ ଉପମ୍ରଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି

ତେବେ ପୂର୍ବରୁ ରିଓଙ୍କୁ ସମର୍ଥନ କଣାଇଥିବା ଦୁଇଜଣ ଏନ୍ପିପି ବିଧାୟକ ଦକ ହାଇକମାଣ୍ଡର ଅନୁମତି ପତ୍ର ପଇଠ କରି ନ ପାରିବାରୁ ସେମାନଙ୍କ ସମର୍ଥନ ପ୍ରତ୍ୟାହାର କରି ନେଇଛନ୍ତି ବିଜେପି ଅଧ୍ୟକ୍ଷ ଅମିତ୍ ଶାହା ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ୍ ଏବଂ କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ କିରନ୍ ରିଜିକ୍ର ଆସାମର ମ୍ରଖ୍ୟମନ୍ତ୍ରୀ ସଦାନନ୍ଦ ସୋନୱାଲ୍ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ୍ ସିଂ ଏବଂ ଅନ୍ୟାନ୍ୟ ବରିଷ୍ଣ ବିଜେପି ନେତା ଏହି ଶପଥଗ୍ରହଣ ଉତ୍ସବରେ ଉପସ୍ଥିତ ଥିଲେ ରାଜଭବନ ଦରବାର ହଲ୍ରେ ମ୍ରକ୍ତାକାଶ ମଞ୍ଚରେ ପ୍ରଥମ କରି ଆୟୋଜିତ ଏହି ଶପଥ ଗ୍ରହଣ ସମାରୋହରେ ସାଧାରଣ ଜନତାଙ୍କୁ ଉପସ୍ଥିତ ରହିବାପାଇଁ ରାଜ୍ୟ ସରକାରଙ୍କ ପକ୍ଷର୍ତ୍ର ନିମନ୍ତ୍ରିତ କରାଯାଇଥିଲା ସିବିଆଇ ନିରବ ମୋଦି ସିବିଆଇ ଗହଣା ବ୍ୟବସାୟୀ ନିରବ ମୋଦିଙ୍କ ବିରୋଧରେ ସାନି କେଶ୍ ର୍ରଜ୍ଜ କରିଛି

ଏହି ମାମଲାରେ ସିବିଆଇ ନିରବ ମୋଦି ତାଙ୍କର ଫାୟାର୍ ଷ୍ଟାର୍ ଡାଏମଣ୍ଡ ଇଷ୍ଟର୍ନ୍ୟାସନାଲ୍ ଲିମିଟେଡ୍ର ତକ୍କାଳୀନବିଭାଗ ଅଧ୍ୟକ୍ଷ ବିପ୍ରଲ୍ ଅମ୍ଭାନି ମ୍ରଖ୍ୟ ବିତ୍ତ ବିଭାଗ ଅଧିକାରୀ ରବି ଗୁପ୍ତା କମ୍ପାନୀର ଅନ୍ୟାନ୍ୟ ନିର୍ଦ୍ଦେଶକ ଏବଂ ଅଧିକାରୀ ତଥା କେତେକ ଅଜଣା ବ୍ୟାଙ୍କ୍ କର୍ମଚାରୀଙ୍କ ନାମ ଉଲ୍ଲେଖ କରିଛନ୍ତି ଏହା ହେଉଛି ସିବିଆଇର ଦ୍ୱିତୀୟ ଏଫ୍ଆଇଆର୍ ଯେଉଁଥରେ ନିରବ ମୋଦିର ନାମ ଉଲ୍ଲେଖ ଅଛି

ପ୍ରିଜ୍କର ପୁରସ୍କାର ହେଉଛି ସ୍ଥାପତ୍ୟ କ୍ଷେତ୍ରରେ ବିଶ୍ୱସ୍ତରୀୟ ଏକ ପ୍ରମୁଖ ପୁରସ୍କାର ପ୍ରିଜ୍କର ପୁରସ୍କାରକୁ ସ୍ଥାପତ୍ୟର ନୋବେଲ୍ ପୁରସ୍କାର ଭାବେ ମଧ୍ୟ ବିବେଚନା କରାଯାଇଥାଏ ଟ୍ୱିଟ୍ ଯୋଗେ ରାଷ୍ଟ୍ରପତି କହିଛନ୍ତି ଆମ ସହରର ପରିଦୃଷ୍ଟି ଆମ ସୌନ୍ଦର୍ଯ୍ୟବୋଧ ଏବଂ ସ୍ୱଚ୍ଚ ବ୍ୟୟରେ ଗୃହ ନିର୍ମାଣ ପ୍ରଚେଷ୍ଟା ପ୍ରତି ଡକ୍ଟର ଯୋଷୀଙ୍କ ଅବଦାନପାଇଁ ଆମେ ଗର୍ବିତ

ଆଞ୍ଚଳିକ ପୁଲିସ୍ ଚିଫ୍ ଜେନେରାଲ୍ ଅବଦୁଲ ରାଜିକ୍ କହିଛନ୍ତି ଗତକାଲି ରାତିରେ ସ୍ୱିନ୍ ବୋଲ୍ଡାକ୍ ଜିଲ୍ଲାରେ ଏହି ଘଟଣା ଘଟିଥିଲା

ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି ଏହି ଆକ୍ରମଣ ଘଟଣାପାଇଁ ତାଲିବାନ୍ ନିଜକୁ ଦାୟି କରିଛି

ପିଏମ୍ ଓମେନୁ ଡେ ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦି କହିଛନ୍ତି ନବଭାରତର ସୃଷ୍ଟିପାଇଁ ନାରୀଶକ୍ତି ଅଗ୍ରସର ହେବାରେ ଲାଗିଛି ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଏକ ବାର୍ଭାରେ ଶ୍ରୀ ମୋଦି କହିଛନ୍ତି ଏକ ନ୍ତନ ଭାରତ ସୃଷ୍ଟି ନାରୀମାନଙ୍କର ଜୀବନର ର୍ପାନ୍ତରଣ ସହ ନାରୀଶକ୍ତିକୃ ଉପଯୋଗକ୍ଷମ କରାଯାଉଛି ସେ କହିଛନ୍ତି ଦେଶ ମହିଳା ବିକାଶରୁ ମହିଳା ନେତୃତ୍ୱାଧୀନ ବିକାଶ ଆଡ଼କୁ ଗତିକରୁଛି ନାରୀଶକ୍ତି ନିକଟରେ ନତମସ୍ତକ ପୂର୍ବକ ଶ୍ରୀ ମୋଦି କହିଛନ୍ତି ନାରୀଶକ୍ତିର ସଫଳତାପାଇଁ ଆମେ ସମସ୍ତେ ଗର୍ବିତ ସେ କହିଛନ୍ତି ନିଜ ନିଜର ଉଲ୍ଲେଖନୀୟ କାର୍ଯ୍ୟଦ୍ୱାରା ଅନେକ ମହିଳା ମାନବ ସମାଜର ଇତିହାସରେ ଅଲିଭା ସ୍ୱାକ୍ଷର ଛାଡ଼ିଯାଇଛନ୍ତି ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରି କହିଛନ୍ତି ଯେଉଁ ମହିଳାମାନଙ୍କଦ୍ୱାରା ସେମାନେ ଅନୁପ୍ରାଶିତ ହୋଇଛନ୍ତି ସେମାନଙ୍କ ସମ୍ପର୍କରେ କିଛି ଲେଖିବା ଉଚିତ

ଛତିଶଗଡ଼ରେ ଏହି ମହିଳା ନିଜର ଛେଳି ବିକ୍ରିକରି ଶୌଚାଳୟମାନ ନିର୍ମାଣ କରି ସ୍ୱଚ୍ଚଭାରତ ଅଭିଯାନକୁ ଯେଉଁ ଅନନ୍ୟ ଅବଦାନ ଯୋଗାଇଛନ୍ତି ତାହା ଅବିସ୍କରଣୀୟ